ଟୁଇଟ୍ କରି ଶ୍ରୀ ମୋଦୀ କହିଛନ୍ତି ପରୀକ୍ଷା ଯୋଦ୍ଧା ଅଭିଭାବକ ଓ ଶିକ୍ଷକମାନଙ୍କ ସହ ତାଙ୍କର ଏହି ସ୍ୱରଣୀୟ ଆଲୋଚନାବେଳେ ବିଭିନ୍ନ ବିଷୟବସ୍ତୁ ଉପରେ ଅନେକ ପ୍ରଶ୍ୱ ଉପରେ କରାଯିବ ଆକାଶବାଣୀର ସମ୍ଭାଦଦାତା ଜଣାଇଛନ୍ତି ଦେଶର ଯୁବପିଢି ମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରୀକ୍ଷା ପେ ଚର୍ଚ୍ଚା ହେଉଛି ପରୀକ୍ଷା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବାର ମହାନ୍ ଲକ୍ଷ୍ୟ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାଜନିତ ଚାପରୁ ମୁକ୍ତ କରିବ

ଆପଣମାନେ ଏହି କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲ ଏଡୁ ମିନଅଫ ଇଣ୍ଡିଆ ନରେନ୍ଦ୍ର ମୋଦୀ ପିଏମଓ ଇଣ୍ଡିଆ ପିଆଇବି ଇଣ୍ଡିଆ ଦୂରଦର୍ଶନ ନ୍ୟାସନାଲ ମାଇଁ ଗଭ୍ ଇଣ୍ଡିଆ ଡିଡି ନ୍ୟୁଜ ରାଜ୍ୟସଭା ଟିଭି ସ୍ୱଂୟପ୍ରଭା ଫେସବୁକ୍ ଓ ୟୁ ଟୁବ ଆଦି ଡିଜିଟାଲ ଗଣମାଧ୍ୟମ ମଞ୍ଚ ଦ୍ୱାରା ଦେଖିପାରିବେ

ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ କାରି ରହିବ ଏଣୁ ମିଶନ ଢାଞ୍ଚାରେ ଟିକାଦାନ କାର୍ଯ୍ୟକାରୀ କରାଯାଉ ଟିକାର ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଦୈନିକ ଭିଭିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ପାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ଗତକାଲି ସମୀକ୍ଷା କଲାବେଳେ ସେ ଏହା କହିଛନ୍ତି ଛତିଶଗଡ ଦିଲ୍ଲୀ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଝାଡଖଣ୍ଡ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ରପଞ୍ଜାବ ଓ ରାଜସ୍ଥାନର ଏହି ବରିଷ୍ଣ ଅଧିକାରୀମାନେ ଗତକାଲି ବୈଠକରେ ଯୋଗଦେଇଥିଲେ

ମାନସିକ ସ୍ୱାସ୍ଥ୍ୟ ମାତ୍ୱ ଓ ଶିଶୁ ଯତ୍ନ ଯଥା ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟଦିବସ ପାଳନ କରିବାକୁ ସ୍ଥିର କରାଯାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଲକ୍ଷ୍ୟପୂରଣ ପାଇଁ ସର୍ବୋଚ୍ଚସ୍ତରର ସ୍ୱାସ୍ଥ୍ୟ ରକ୍ଷା ଏକ ମୌଳିକ ଅଧିକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ସମ୍ଭିଧାନରେ ଉଲ୍ଲେଖ ରହିଛି ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଦଳ ଓ ଅର୍ଥନୈତିକ ତଥା ସାମାଜିକ ବାଛବିଚାର ନିର୍ବିଶେଷରେ ସମସ୍ତଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟ ରକ୍ଷା କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ଚଳିତବର୍ଷ ଶୀର୍ଷକ ହେଉଛି କୋଭିଡ ମହାମାରୀ ସମୟରେ ଲୋକମାନେ ଦାରିଦ୍ର୍ୟ ଖାଦ୍ୟାଭାବ ସାମାଜିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସମତୁଲତା ଦେଇ ଗତି କରୁଥିବାରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ରକ୍ଷା ଅନିବାର୍ଯ୍ୟ ବୋଲି ଚଳିତବର୍ଷର ଶୀର୍ଷକ ଦର୍ଶାଯାଇଛି ହର୍ଷବର୍ଦ୍ଧନ ହେଲ୍ଥ ଡେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ ମହାମାରୀ ଦୂର ହୋଇନାହିଁ ଏଣୁ ଆମମାନଙ୍କୁ କୋହଳ ମନୋଭାବ ପୋଷଣ କରିବା ଅନୁଚିତ ଟ୍ୱିଟ୍ କରି ଶ୍ରୀ ବର୍ଦ୍ଧନ କହିଛନ୍ତି ସମସ୍ତେ ମିଶି କରୋନାର ମୁକାବିଲା କରିବା ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସଂକଳ୍ପ ନେବା ଏବଂ କୋଭିଡ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପଗୁଡ଼ିକୁ ନିଶ୍ଚିତ ଭାବେ ଆପଣେଇବା

ପିଏମ୍ ଭ୍ୟାକ୍ସିନେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୃଥିବୀ ମା'କୁ ସୁସ୍ଥ ରଖିବା ପାଇଁ ଦିନରାତି ଅହରହ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି ଚିକିତ୍ସା କ୍ଷେତ୍ରରେ ନବୀନତା ଆଶିବା ସାଙ୍ଗକୁ ଗବେଷଣା ପ୍ରତି ସମର୍ଥନ ଜଣାଇବା ଲାଗି ମଧ୍ୟ ଆକ୍ଟିର ଦିନ ସଂକଳ୍ପବଦ୍ଧ ହେବା ପାଇଁ ଆମକୁ ସୁଯୋଗ ପ୍ରଦାନ କରୁଛି ମାସ୍କ ପିନ୍ଧି ନିୟମିତ ହାତଧୋଇ ଏବଂ କୋଭିଡ ନିୟମ ପାଳନ କରି ପ୍ରତିକାରମଳକ ପଦକ୍ଷେପ ଗ୍ରହଣ କରିବା ସକାଶେ ସେ ଦେଶବାସୀଙ୍କୁ ଆହ୍ପାନ ଜଣାଇଛନ୍ତି ଏଥିସହିତ ଆମ ସମସ୍ତଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ଫିଟ୍ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଶସ୍ତା ଓ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସରକାର ନେଇଛନ୍ତି କୋଭିଡ ବିରୁଦ୍ଧରେ ସଂଗ୍ରାମକୁ ମକଜବୁତ କରିବା ପାଇଁ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ମୁଦ୍ରାନୀତି କମିଟିର ତିନିଦିନ ଧରି ଚାଲିଥିବା ଦି'ମାସିକ ମୁଦ୍ରାନୀତି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି ଅର୍ଥନୀତି ଭପରେ କୋଭିଡ ନାଇଷ୍ଟିନ୍ର ପ୍ରଭାବକୁ ହ୍ରାସ କରିବା ଏବଂ ଅଭିବୃଦ୍ଧି ବଜାୟ ରଖିବା ଲାଗି ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକତା ଥିବ ସେତେଦିନ ପର୍ଯ୍ୟନ୍ତ ରିଜର୍ଭବ୍ୟାଙ୍କ ପକ୍ଷରୁ ସମସ୍ତଙ୍କୁ ସୁହାଇଲା ଭଳି ସୁଧହାର ଲାଗୁ କରିବାକୁ କୁହାଯାଇଛି ମୁଦ୍ରାଷ୍ଟ୍ରୀତିକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଏହି ନିଷ୍ପଭି ନିଆଯାଇଥିବା ଶ୍ରୀ ଦାସ ଜଣାଇଛନ୍ତି

ପ୍ରକାଶ ଜାବଡେକର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟସେବୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

କୋର୍ଟ ମାସ୍କ ନିଜ ଗାଡ଼ିରେ ଏକୁଟିଆ ଯାତ୍ରା କଲାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି ନିର୍ଦ୍ଦେଶ କାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବ୍ୟକ୍ତିଗତଗାଡ଼ି ରାସ୍ତାରେ ଚଳାଚଳ କରୁଥିବାବେଳେ ତାହା ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁଛି କୋଭିଡ ମହାମାରୀ ସମୟରେ ନିଜ ଗାଡ଼ିରେ ଏକୁଟିଆ ଯାତ୍ରା କଲାବେଳେ ମାସ୍କ ପିନ୍ଧିନଥିବା କ୍ଷେତ୍ରରେ ଜୋରିମାନା ଆଦାୟ କରୁଥିବା ବ୍ୟବସ୍ଥାକୁ ଚ୍ୟାଲେଞ୍ଜକୁ ଆଗତ ଏକ ଆବେଦନକୁ ହାଇକୋର୍ଟ ପକ୍ଷରୁ ଖାରଜ କରାଯାଇ ଏହି ରାୟ ଦିଆଯାଇଛି